ଆଇସିଏମ୍ଆର ପକ୍ଷରୁ ପରୀକ୍ଷାଗାରଗୁଡ଼ିକର ସଂଖ୍ୟାବୃଦ୍ଧି ଦିଗରେ ପଦକ୍ଷେପ ଜାରି ରହିଛି

ଏତଦ୍ବ୍ୟତୀତ ଯେଉଁମାନଙ୍କଠାରେ ସଂକ୍ରମଣର ପୂର୍ବବର୍ତ୍ତୀ ଲକ୍ଷଣମାନ ଦେଖାଯିବ ସେମାନଙ୍କୁ ମଧ୍ୟ ପୃଥକ କରି ରଖାଯିବ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଏଭଳି ବ୍ୟକ୍ତିମାନେ ସ୍ୱେଚ୍ଛାକୃତ ଭାବେ ସେମାନଙ୍କର ବାସଗୃହରେ ପୃଥକ ହୋଇ ରହିବା ଆବଶ୍ୟକ

ଦେଖାଶୁଣା କରୁଥିବା ବ୍ୟକ୍ତି ନିୟମିତ ଭାବେ ହସ୍କିଟାଲ ସହ ଯୋଗାଯୋଗ ରକ୍ଷାକରିବେ ଯତ୍ୱ ନେଉଥିବା ବ୍ୟକ୍ତି ଓ ପୃଥକ ହୋଇ ରହିଥିବା ବ୍ୟକ୍ତିଙ୍କ ସଂସର୍ଶରେ ଆସିଥିବା ପରିବାର ସଦସ୍ୟମାନେ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ପ୍ରଫିଲାକୁସ୍ ବଟିକା ସେବନ କରିବା ଉଚିତ୍ ଏହି ବଟିକା ଜଣେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେବନ କରାଯିବ ପରିବାରର ସମସ୍ତଭ୍କୁ ଆରୋଗ୍ୟ ସେତୁ ଆପ୍ ସେମାନଙ୍କ ମୋବାଇଲରେ ଡାଉନ୍ଲୋଡ଼ କରିବାକୁ ହେବ ପୃଥକ ହୋଇଥିବା ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଉପରେ ସର୍ବଦା ନଜର ରଖାଯିବ ଓ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଜିଲ୍ଲା ପର୍ଯ୍ୟବେକ୍ଷଣ ଅଫିସରଙ୍କୁ ନିୟମିତ ଭାବେ ସୂଚନା ଦିଆଯିବା ଦରକାର ସ୍ପେଚ୍ଛାକୂତ ଭାବେ ଗୃହ ମଧ୍ୟରେ ପୃଥକ ହୋଇ ରହିବ ପାଇଁ ସେମାନଙ୍କୁ ଏକ ଲିଖିତ ପ୍ରତିଶ୍ରତି ଦେବାକୁ ହେବ ଓ ପୂଥକ ହୋଇ ରହିବାର ସମସ୍ତ ନିୟମକାନୁନ୍ଗୁଡ଼ିକୁ ପାଳନ କରିବାକୁ ପଡ଼ିବ ପୃଥକ ହୋଇ ରହିଥିବା ବ୍ୟକ୍ତିଙ୍କ ଶାରୀରିକ ଅବସ୍ଥା ଯଦି ଗୁରୁତର ଆଡ଼କୁ ଗତିକରେ ତେବେ ତୁରନ୍ତ ତାଙ୍କ ବିଷୟରେ ଡାକ୍ତରଙ୍କଠାରୁ ପରାମର୍ଶ ନିଆଯିବ ଗୁରୁତର ଲକ୍ଷଣଗୁଡ଼ିକ ମଧ୍ୟରେ ନିଶ୍ୱାସ ନେବାରେ ଅସୁବିଧା ଛାତିରେ କ୍ରମାଗତ ଭାବେ ଯନ୍ତ୍ରଣା ବାଉଳିଚାଉଳି ହେବା ନିଦରୁ ଉଠିବାରେ ଅସୁବିଧା ଓଠ ଓ ମୁଖର ରଙ୍ଗ ନୀଳବର୍ଣ୍ଣ ହେବା କିମ୍ବା ପରିବର୍ତ୍ତନ ହେବା ପ୍ରଭୃତି ଅନ୍ତର୍ଭୁକ୍ତ ଡାକ୍ତରଙ୍କ ଦ୍ୱାରା ନିଶ୍ଚିତ ହେବା ପରେ ଗୃହ ମଧ୍ୟରେ ପୃଥକ ହୋଇ ରହିବା ସମୟର ଅବସାନ ଘଟିବ ଏଥିପାଇଁ ତାଙ୍କର ନମୁନାର ପରୀକ୍ଷା କରି ଡାକ୍ତର ରିପୋର୍ଟ ଦେବେ

ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ସ୍ୱାସ୍ଥ୍ୟ ମନ୍ତ୍ରଶାଳୟ ମୁଖପାତ୍ର କହିଛନ୍ତି ଆରୋଗ୍ୟ ଲାଭ କରିଥିବା ଜଣେ ବ୍ୟକ୍ତିଙ୍କଠାରୁ ଜଣେ ସୁସ୍ଥ ଲୋକଙ୍କୁ ସଂକ୍ରମଣ ହେବାର ବିପଦ ନାହିଁ ସଂକ୍ରମଣରୁ ଆରୋଗ୍ୟ ହେଉଥିବା ଜଣେ ବ୍ୟକ୍ତିଙ୍କ ପ୍ଲାଜମାକୁ ନେଇ ଅନ୍ୟରୋଗୀମାନଙ୍କର ଜିକିସ୍ତା କରାଯାଇ ପାରିବ ମୁଖପାତ୍ର କହିଛନ୍ତି କରୋନା ଭୂତାଣୁରେ ସଂକ୍ରମିତ ହେବା ଏକ ପାପ ନୁହେଁ ଓ ଏଭଳି ଲୋକମାନଙ୍କୁ କୌଣସି ପ୍ରକାର ଲାଞ୍ଚନାରୁ ମୁକ୍ତ ରଖିବା ଲାଗି ବ୍ୟାପକ ପ୍ରଚାର ଅଭିଯାନ ହେବା ଉଚିତ ହେଲ୍ଥ ମିନିଷ୍ଟର ମେଜର୍ସ ସ୍ୱାସ୍ଥ୍ୟମନ୍ତ୍ରୀ ଡକୁର ହର୍ଷବର୍ଦ୍ଧନ ଏମ୍ସ ସମେତ ଦେଶର ପ୍ରମୁଖ ଚିକିତ୍ସା ଅନୁଷ୍ଠାନଗୁଡ଼ିକୁ କୋଭିଡ୍ ନାଇଷ୍ଟିନ୍ର ମୁକାବିଲାରେ ସକ୍ରିୟ ଭୂମିକା ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋଭିଡ୍ ନାଇଷ୍ଟିନ୍ରେ ସଂକ୍ରମିତ ବ୍ୟକ୍ତି ଓ ସମ୍ମୁଖରେ ରହି କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କ ପ୍ରତି କୌଣସି ପ୍ରକାରର ବାଛବିଚାର କରାନଯିବା ଲାଗି ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ସେ ଏହି ଅନୁଷାନଗୁଡ଼ିକୁ କହିଛନ୍ତି ଡକ୍ଲର ହର୍ଷବର୍ଦ୍ଧନ ଗତକାଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଦିଲ୍ଲୀ ଏମ୍ସ ବିଭିନ୍ନ ରାଜ୍ୟର ଏମ୍ସ ପୁଡ଼ୁଚେରୀସ୍ଥିତ ଜବାହରଲାଲ ଡାକ୍ତରୀ ଶିକ୍ଷା ଓ ଗବେଷଣା ସ୍ନାତକୋତ୍ତର ପ୍ରତିଷ୍ଠାନ ଓ ଚଣ୍ଡୀଗଡ଼ସ୍ଥିତ ସ୍ନାତକୋତ୍ତର ପ୍ରତିଷ୍ଠାନଗୁଡ଼ିକର ନିର୍ଦ୍ଦେଶକମାନଙ୍କ ସହ କୋଭିଡ୍ ନାଇଷ୍ଟିଡ୍ ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଦିଲ୍ଲୀ ଏମ୍ସର ଜଣେ ବରିଷ୍ଣ ଅଫିସରଙ୍କୁ କରୋନା ଭୂତାଶୁକୁ ନେଇ ଲୋକମାନଙ୍କ ମନରେ ସୃଷ୍ଟି ହୋଇଥିବା ଭୁଲ୍ ଧାରଣାର ଦୂରୀକରଣ ପାଇଁ ସଚେତନତା ସୃଷ୍ଟି ନିମନ୍ତେ କୁହାଯାଇଛି କିଛିଦିନ ପୂର୍ବେ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କୋଭିଡ୍ ନାଇଷ୍ଟିନକୁ ନେଇ ସୃଷ୍ଟି ହୋଇଥିବା ଭୂଲ୍ ଧାରଣା କିଭଳି ଏକ ବଡ଼ ଚ୍ୟାଲେଞ୍ଜ ହୋଇ ଛିଡ଼ା ହୋଇଛି ସେ ବିଷୟରେ ଜଣାଇଥିଲେ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିମାନେ ଆଶାର କିରଣ ସଦୂଶ ଓ ସେମାନଙ୍କୁ ନେଇ କୌଣସି ଅପପ୍ରଚାର ହେବା ଉଚିତ ନୁହେଁ ବୋଲି ସେ କହିଥିଲେ

ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଗତକାଲି ଗୋଟିଏ ଟ୍ରକରେ ଫଳ ଓ ପନିପରିବା ବୋଝେଇ କରାଯାଇ ଗୌହାଟୀର ମଣିପୁର ପଠାଯାଇଛି ଏହାବ୍ୟତୀତ ଆସାମରୁ ମେଘାଳୟ ମିକ୍ଟୋରାମ ପଶ୍ଚିମବଙ୍ଗ ତ୍ରିପୁରା ରାଜସ୍ଥାନ ଓ ବିହାର ସମେତ ଅନେକ ରାଜ୍ୟକୁ ଫଳ ଓ ପନିପରିବା ପଠାଯାଇଛି କିଛିଦିନ ପୂର୍ବେ ବିହାରକୁ ଆସାମରୁ ତେନ୍ତୁଳି ପଠାଯାଇଥିଲା

ଆଶ୍ଡାମାନ ନିକୋବର ମୁଖ୍ୟସଚିବ ଚେତନ ବି ସାଂଘୀ ଟ୍ୱିଟର ମାଧ୍ୟମରେ ଏହା ଜଣାଇଛନ୍ତି ପୋର୍ଟବ୍ଲେୟରର ଜୁବି ପନ୍ଥ ହସ୍ୱିଟାଲରେ ଚିକିସ୍ିତ ସମସ୍ତ ରୋଗୀଙ୍କ ଅବସ୍ଥା ସ୍ଥିର ରହିଛି ଗତ ଦ୍ରିଦିନ ଧରି ସେଠାରେ ଆଉ କୌଣସି ନୂଆ ବ୍ୟକ୍ତି ସଂକ୍ରମିତ ହୋଇନାହାନ୍ତି

ସ୍ଥାନୀୟ କର୍ତ୍ତପକ୍ଷ କ୍ରମାଗତ ଭାବେ ତଦାରଖ କାର୍ଯ୍ୟ ଚଳାଇଛନ୍ତି ଓ ସଂକ୍ରମିତ ଲୋକମାନଙ୍କ ସଂସ୍କର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଠାବ କରୁଛନ୍ତି

ସିବିଏସ୍ଇ ଏକ୍ଜାମ୍ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା ଶେଷ ହେବା ପରେ ସିବିଏସ୍ଇ ଏହାର ଦଶମ ଓ ଦ୍ୱାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷାଗୁଡ଼ିକୁ କରାଇବ ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଗତକାଲି ଏ ବିଷୟରେ ଜଣାଇଛନ୍ତି

ପିଲାମାନଙ୍କୁ ସମଗ୍ର ଦିନ ପଢ଼ିବାପାଇଁ ବାଧ୍ୟ ନ କରିବାକୁ ଅଭିଭାବକମାନଙ୍କୁ ପରାମର୍ଶ ଦେଇ ମନ୍ତ୍ରୀ କହିଛନ୍ତି ସେମାନଙ୍କୁ ଖୁସୀମନରେ ପାଠପଢ଼ିବା ପାଇଁ ଦିଆଯିବା ଆବଶ୍ୟକ ସେ କହିଛନ୍ତି ଯେଉଁ ପେପରଗୁଡ଼ିକ ପାଇଁ ପରୀକ୍ଷା ହୋଇସାରିଛି ସିବିଏସ୍ଇ ଦ୍ୱାରା ଖୁବ୍ଶୀଘ୍ର ସେଗୁଡ଼ିକର ମୂଲ୍ୟାଙ୍କନ ଆରମ୍ଭ କରାଯିବ

ନୀତି ଆୟୋଗ କହିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁସାରେ ଏହା ସମସ୍ତ ପ୍ରକାର ନିୟମ କାନୁନ୍ ପାଳନ କରୁଛି ନୀତି ଭବନକୁ ସମ୍ପୂର୍ଣ୍ଣ ରୂପେ ସିଲ୍ କରିଦିଆଯାଇଛି

ବ୍ରିଟେନ୍ ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ୍ ହାନକ୍ ଏହି ବୀମା ଯୋଜନା ବିଷୟରେ ଗତକାଲି ଘୋଷଣା କରିଥିଲେ